ଉତ୍ତର ଭାରତରେ ମୃଷଳଧାରାରେ ବର୍ଷା ହେଉଛି

ପିଏମ୍ ଭୋପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଭୋପାଳଠାରେ ବିଜେପି କର୍ମୀମାନଙ୍କର ମହାସମାବେଶ କାର୍ଯ୍ୟକର୍ତ୍ତା ମହାକୁ୍ୟରେ ଯୋଗ ଦେଇଛନ୍ତି ଜନସଂଘର ସହ ପ୍ରତିଷ୍ଠାତା ତଥା ଦଳର ତତ୍ତ୍ୱବିତ୍ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ କୟନ୍ତୀ ପାଳନ ଅବସରରେ ଭେଲର ବିଏଚ୍ଇଏଲ୍ର ଜାମ୍ଘୋରି ମଇଦାନରେ ଏହି ସମାବେଶର ଆୟୋଜନ କରାଯାଇଛି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଏଥିରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି କଣ୍ଠଶିଳ୍ପୀ କୈଳାଶ ଖେର ସମାବେଶ ପ୍ରାରୟରେ ସଙ୍ଗୀତ ପରିଷେଣ କରିବେ

ସମାବେଶ ସ୍ଥଳରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନିଲ୍ ମାଧବ ଦାଭେଙ୍କ ନାମରେ ଏକ ପ୍ରଦର୍ଶନୀ ମଣ୍ଡପ ନାମିତ କରାଯାଇଛି ଏହି ପ୍ରଦର୍ଶନୀରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହନଙ୍କ ଭଳି ତୁଙ୍ଗ ନେତାଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଦର୍ଶାଯାଇଛି

ଏସସି ଲ ମେକର ଲୋକ ପ୍ରତିନିଧିମାନଙ୍କୁ ବିଭିନ୍ନ ଅଦାଲତରେ ଆଇନଜୀବୀଭାବେ କାର୍ଯ୍ୟ କରିବାରୁ ନିଷିଦ୍ଧ କରିବା ପାଇଁ ଆଗତ ଏକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି କୋର୍ଟ କହିଛନ୍ତି ଭାରତୀୟ ଆଇନ୍ଜୀବୀ ପରିଷଦ ବାର୍ କାଉନ୍ସିଲ ସେମାନଙ୍କୁ ନିଷିଦ୍ଧ କରିନାହିଁ

ବିଜେପି ନେତା ଏବଂ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ବିଧାୟକ ବିଧାନ ପରିଷଦ ସଦସ୍ୟ ତଥା ସଫାସଦ ଆଦି ଲୋକ ପ୍ରତିନିଧିମାନଙ୍କୁ ଆଇନଜୀବୀଭାବେ ବିଭିନ୍ନ ଅଦାଲତରେ ମାମଲା ପରିଚାଳନାର ସୁଯୋଗ ନ ଦେବା ପାଇଁ ଏକ ଜନସ୍ୱାର୍ଥ ସମ୍ଭଳିତ ମାମଲା ଦାୟର କରିଥିଲେ ଆଇନ ଅନୁସାରେ ସରକାରୀ ସେବକ ମାନେ ଦାୟିତ୍ୱରେ ଥିବାବେଳେ ଆଇନଜୀବୀଭାବେ ଅଦାଲତରେ ମାମଲା ପରିଚାଳନା କରିବାର ସୁଯୋଗ ପାଆନ୍ତି ନାହିଁ

ତଦନୁସାରେ ଲୋକପ୍ରତିନିଧିମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଆଇନ ଲାଗୁ ହେବା ଉଚିତ କି ନୁହେଁ ସେ ନେଇ ସର୍ବୋଚ୍ଚ ଅଦାଲତ ତର୍ଜମା କରୁଥ୍ଲେ

ଏହି ସଂସ୍କାରଗୁଡ଼ିକର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ସଂକ୍ରାନ୍ତରେ ମଧ୍ୟ କମିଟି ସୁପାରିଶ କରିବ ମହିଳା କଏଦୀ ମାନଙ୍କର ବିଭିନ୍ନ ସମସ୍ୟାଗୁଡ଼ିକ ସଂକ୍ରାନ୍ତରେ ମଧ୍ୟ କମିଟି ତର୍ଜମା କରିବ ଜଷ୍ଟିସ ଏମ୍ବିଲୋକୁରଙ୍କ ଖଖ୍ତପୀଠ କହିଛନ୍ତି କେଲ୍ ଗୁଡ଼ିକରେ ଅଧିକ ସଂଖ୍ୟକ କଏଦୀ ମାନଙ୍କୁ ରଖାଯାଉଥିବା ବିଷୟ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ କମିଟି ସମୀକ୍ଷା କରିବେ

ପିଏମ୍ ମାଲଦ୍ୱୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲଦ୍ୱୀପ୍ର ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କୁ ତାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଗତ ରବିବାର ଅନୁଷ୍ଠିତ ନିର୍ବାଚନରେ ମହଞ୍ଜଦ ସୋଲି ବର୍ତ୍ତମାନର ରାଷ୍ଟ୍ରପତି ଅବଦୁଲ୍ଲା ୟେମେନଙ୍କୁ ପରାଜିତ କରିଛନ୍ତି ଶ୍ରୀ ସୋଲିଙ୍କ ନେତୃତ୍ୱରେ ମାଲଦ୍ୱିପରେ ଗଣତନ୍ତ୍ର ସୁଦୂଢ ହେବା ସହ ଶାନ୍ତି ଓ ସୌହାର୍ଦ୍ଧ୍ୟ ବଜାୟ ରହିବ ବୋଲି ଶ୍ରୀ ମୋଦି ଆଶାପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାର ଜବାବରେ ଶ୍ରୀ ସୋଲି ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ନୂଆଦିଲ୍ଲୀରେ ପ୍ରକାଶିତ ଏକ ବିବୃଭିରେ କୁହାଯାଇଛି ଦୁଇ ଦେଶ ପରସ୍କର ସହ ଉତ୍ତମ ପଡୋଶୀ ସମ୍ପର୍କ ରଖିବା ପାଇଁ ଏକାଠି କାର୍ଯ୍ୟ କରିବାକୁ ଏକମତ ହୋଇଛନ୍ତି

ଏବଂ ସେ ଭାରତୀୟ ଜନସଂଘର ଜଣେ ଛାମୁଆ ନେତାଥିଲେ ସ୍ୱର୍ଗତ ଉପାଧ୍ୟାୟ ଜଣେ ଦାର୍ଶନିକ ବିଚକ୍ଷଣ ଆୟୋଜକ ତଥା ଏମିତି ନେତାଥିଲେ ଯେ କି ସଦାସର୍ବଦା ନିଜର ବ୍ୟକ୍ତିଗତ ଚରିତ୍ର ସର୍ବୋଚ୍ଚ ସ୍ତରରେ ରଖିବାକୁ ସମର୍ଥ ହୋଇଥିଲେ

ସବୁଠାରୁ ଶେଷରେ ଥିବା ଲୋକର ବିକାଶ ହେଲେ ଦେଶ ଆଗେଇବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା ସ୍କୋର୍ଟସ ଅୱାର୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ନୂଆଦିଲ୍ଲୀରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିବେ ଭାରତୀୟ କ୍ରିକେଟ କ୍ୟାପ୍ଟେନ ବିରାଟ କୋହଲି ଓ ବିଶ୍ୱ ଚାମ୍ପିୟନ ଭାରଉତ୍ତୋଳନ ପ୍ରତିଯୋଗୀ ମୀରାବାଇ ଚାନୁଙ୍କୁ ସମ୍ମାନଜନକ ରାଜୀବଗାନ୍ଧୀ ଖେଳରତ୍ ପୁରସ୍କାର ପ୍ରଦାନ କରାଯିବ

ବିହାର ଏନ୍ବିଡବ୍ଲ୍ୟ ବିହାରର ବେଗୁସରାଇ ଜିଲ୍ଲା ମଜ୍ହଉଲ ଅଦାଲତ ରାଜ୍ୟର ପୂର୍ବତନ ସମାଜକଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମାଙ୍କ ବିରୁଦ୍ଧରେ ମୁଜାଫରନଗର ବାଳିକା ଆଶ୍ରମ ବଳାକାର ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି

ବେଗୁସରାଇ ଆରକ୍ଷୀ ଅଧ୍ୟକ୍ଷ ଆଦିତ୍ୟ କୁମାର କହିଛନ୍ତି ଚନ୍ଦ୍ରଶେଖର ବର୍ମାଙ୍କୁ ଧରିବା ପାଇଁ ସେହି ଚଢ଼ଉ କରାଯାଇଥିଲା ଏହି ବଳାକ୍କାର ଅଭିଯୋଗର ମୁଖ୍ୟ ଷଢ଼ଯନ୍ତ୍ରକାରୀ ବ୍ରଜେଶ ଠାକୁରଙ୍କ ସହ ବିହାରର ସମାଜକଲ୍ୟାଣ ମନ୍ତ୍ରୀ ମଞ୍ଜୁବର୍ମାଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମାଙ୍କ ସମ୍ପର୍କ ଅଭିଯୋଗକୁ ନେଇ ଶ୍ରୀମତୀ ବର୍ମା ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ଗୋଆ ପୋର୍ଟଫୋଲିଓସ୍ ଗୋଆ ରାଜ୍ୟ ମନ୍ତ୍ରୀ ପରିଷଦର ସାମିଲ ହୋଇଥିବା ଦୁଇଜଣ ନୂଆମନ୍ତ୍ରୀଙ୍କୁ ବିଭାଗ ବଙ୍କନ କରାଯାଇଛି ଚର୍ଚ୍ଚୋରେମ୍ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ନିଲେଶ କ୍ରାବ୍ରାଲଙ୍କୁ ଶକ୍ତି ନବୀକରଣୀୟ ଶକ୍ତି ଆଇନ ଓ ନ୍ୟାୟ ତଥା ସଂସଦୀୟ ବ୍ୟାପର ବିଭାଗ ପ୍ରଦାନ କରାଯାଇଛି ସେହିଭଳି ମର୍ମୁରାଓ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ମିଲିଦ ନାୟକଙ୍କୁ ସହରାଞ୍ଚଳ ଉନ୍ନୟନ ଓ ସାମାଜିକ ମଙ୍ଗଳ ବିଭାଗ ବର୍ଷନ କରାଯାଇଛି ଗତକାଲି ପାଣାଜ୍ଜୀର ଡୋନା ପାଉଲା ନିକଟରେ ଅବସ୍ଥିତ ରାଜଭବନରେ ରାକ୍ୟପାଳ ମୃଦୁଳା ସିହ୍ନା ଦୁଇ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ଓ୍ବେଦର ଉତ୍ତର ଭାରତରେ ପ୍ରବଳ ବର୍ଷା ହୋଇ ହଠାତ୍ ବନ୍ୟା ଆସିବା ସହ ଭୁସ୍କଳନ ହେଉଛି ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବରେ କଡ଼ା ସତର୍କତା ଜାରି କରାଯାଇଛି ଆଜି ସେଠାରେ ସମସ୍ତ ଶିକ୍ଷାନୁଷାନ ବନ୍ଦ ରହିଛି

ମନ୍ସା ଓ ଫରିଦକୋଟ ଜିଲ୍ଲାରେ କପା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଅଟକଳ ପାଇଁ ସ୍ୱତନ୍ତ୍ର କରାଯିବାକୁ ଘୋଷଣା କରିଛନ୍ତି ହିମାଚଳପ୍ରଦେଶରେ ଭୀଷଣ ବର୍ଷା ଯୋଗୁଁ ଆକସ୍କିକ ବନ୍ୟା ଆସିଛି କୁଲୁ ଜିଲ୍ଲାରେ କଡ଼ା ସତର୍କତା ଜାରି କରାଯାଇଛି ବ୍ୟାସନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଅନେକ ଘର ଭାସିଯାଇଛି ଜାମ୍ପୁ କାଶ୍ୱୀରର ଡୋଡା ଜିଲ୍ଲା ଓ ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ସ୍କୁଲ ବନ୍ଦ ରହିଛି ଉତ୍ତରାଖଣରେ ଭୀଷଣ ବର୍ଷା ପରେ ମାଟି ଅତଡା ଖସି ବଦ୍ରିନାଥ କେଦାରନାଥ ଓ ଯମୂନୋତ୍ରୀକୁ ରାସ୍ତା ଅବରୋଧ ହୋଇରହିଛି ଫଳରେ ଚାରିଧାମ ଯାତ୍ରା ବାଧାପ୍ରାପ୍ତ ହୋଇଛି ଉତ୍ତର ପ୍ରଦେଶର ପଶ୍ଚିମାଞ୍ଚଳ ସହର ଗୁଡ଼ିକରେ ଭୀଷଣ ବର୍ଷା ହୋଇ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି

ଏସିଆ କପ୍ ଦୁବାଇରେ ଚାଲିଥିବା ଏସିଆ କପ୍ର ସୁପରଫୋରରେ ଆଜି ଭାରତ ଆଫଗାନିସ୍ତାନକୁ ଭେଟିବ

ଏହାକୁ ଏଫ୍ଏମ୍ ରେନ୍ବୋ ଓ ଅତିରିକ୍ତ ଫ୍ରିକ୍ୟୁଏନ୍ସି ଗୁଡ଼ିକରୁ ଶୁଣାଯାଇପାରିବ ଅନ୍ତୋଦୟ ଦିବସ ସ୍ୱଚ୍ଛତା ହିଁ ସେବା ଆନ୍ଦୋଳନର ପାକ୍ଷିକ ପାଳନର ଅଶବିଶେଷ ଭାବେ ଆକି ସାରା ଦେଶରେ ଅନ୍ତୋଦୟ ଦିବସ ପାଳନ କରାଯାଉଛି

ଅନ୍ତୋଦୟ ଦିବସ ପାଳନ ସମୟରେ ପ୍ରତ୍ୟେକ ସ୍ୱେଚ୍ଛାଗ୍ରହୀ ତାଙ୍କ ନିଜର ସ୍ୱେଚ୍ଛାଗ୍ରହୀମାନଙ୍କର ଏକ ଦଳ ଗଠନ କରିବେ ଏବଂ ଏହି ଦଳଗୁଡ଼ିକ ନିଜ ନିଜ ଗାଁରେ ଖୋଲାରେ ମଳମୁତ୍ର ତ୍ୟାଗ ତଥା ତତ୍ସଂକ୍ରାନ୍ତୀୟ କାର୍ଯ୍ୟକଳାପରେ ଅଶଗ୍ରହଣ କରିବେ ବୋଲି ପାନୀୟ ଜଳ ଓ ପରିମଳ ମନ୍ତ୍ରଶାଳୟ କଣାଇଛି